ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ପରେ ଆସନ୍ତାକାଲି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହେବ

ପୁଲିସ୍ ଗୁଳିରେ ଅପହର୍ତ୍ତା ନିହତ ହୋଇଛି

ଅଧିବେଶନର ପ୍ରଥମ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହର ସଦସ୍ୟମାନଙ୍କୁ ମିଳିତ ଭାବେ ଉଦ୍ବୋଧନ ଦେବେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆକି ସଂସଦରେ ଉପସ୍ଥାପିତ ହେବାକୁ ଥିବାବେଳେ ଆସନ୍ତାକାଲି ବଜେଟ୍ ଉପସ୍ଥାପିତ ହେବ ସଂସଦର ଅଧବବେଶନ ପୂର୍ବରୁ ଗତକାଲି ସରକାର ଏକ ସର୍ବଦଳୀୟ ବୈଠକ ଡକାଇଥିଲେ

ଲୋକସଭା ବାଚସ୍କତି ଓମ୍ ବିର୍ଲା ମଧ୍ୟ ସର୍ବଦଳୀୟ ବୈଠକ ଡକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବଜେଟ୍ ଅଧିବେଶନ କାଳରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ସର୍ବଦଳୀୟ ବୈଠକରେ ଉଦ୍ବୋଧନ ଦେଇ ସଦସ୍ୟମାନଙ୍କର ମତାମତକୁ ଶ୍ରୀ ମୋଦି ସ୍ୱାଗତ କରିଛନ୍ତି ସାଂପ୍ରତିକ ଆନ୍ତର୍ଜାତିକ ଅର୍ଥନୈତିକ ପରିସ୍ଥିତିରୁ ଦେଶ କିଭଳି ଲାଭାନ୍ୱିତ ହେବ ସେ ସଂକ୍ରାନ୍ତରେ ପ୍ରଚେଷ୍ଟା କରିବାକୁ ସେ ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି

ମୁଣ୍ଡ କାମିନ ରଖିଥିବା ଏହି ବ୍ୟକ୍ତି ଜଣକ ମଧ୍ୟ ଅବଶେଷରେ ପୁଲିସ୍ ଗୁଳିରେ ପ୍ରାଣ ହରାଇଛି କେଉଁ କାରଣରୁ ସଂପୃକ୍ତ ବ୍ୟକ୍ତିଜଣକ ପିଲାମାନଙ୍କୁ ମୁଣ୍ଡକାମିନ ରଖିଥିଲା ତାହା ଜଣାପଡ଼ିନାହିଁ ଗତକାଲି ଅପରାହ୍ନରେ କସରିଆ ଗାଁର ସଂପୂକ୍ତ ଅଭିଯୁକ୍ତ ଜଣକ ନିଜର ଝିଅ ଜନ୍ମଦିନ ଆୟୋଜନ କରୁଛି ବୋଲି କହି ଆଖପାଖର ପିଲାମାନଙ୍କୁ ନିମନ୍ତ୍ରଣ କରିଥିଲା ତେବେ ସେ ପିଲାମାନଙ୍କୁ ଘରେ ବନ୍ଦ ରଖି ବନ୍ଧୁକ ଦେଖାଇ ହତ୍ୟା କରିବାକୁ ଧମକ ଦେଇଥିଲା ପୁଲିସ୍ ଏହି ଖବର ପାଇବା ପରେ ସଦଳବଳେ ସେଠାରେ ପହଞ୍ଚ ଉଦ୍ଧାର କାର୍ଯ୍ୟ ଚଳାଇଥିଲା ଆଜି ଭୋରୁ ଭୋରୁ ଏହି ବ୍ୟକ୍ତିଜଣଙ୍କୁ ପୁଲିସ୍ କୌଶଳକ୍ରମେ ଗୁଳିକରି ହତ୍ୟା କରିବା ପରେ ପିଲାମାନଙ୍କୁ ଉଦ୍ଧାର କରିଥିଲା ପ୍ରଧାନ ଏନର୍ଜୀ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଭାରତ ଆନ୍ତର୍ଜାତିକ ନିରନ୍ତର ଉର୍ଜା କାର୍ଯ୍ୟସୂଚୀରେ ନିଜର ନେତୃତ୍ୱ ଜାରି ରଖିବ ନ୍ନଆଦିଲ୍ଲୀଠାରେ ଟେରୀ ସଂଗଠନ ପକ୍ଷରୁ ଆୟୋଜିତ ବିଶ୍ୱର ନିରନ୍ତର ବିକାଶ ସଂକ୍ରାନ୍ତ ଶିଖର ବୈଠକରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଉର୍ଜା କ୍ଷେତ୍ରରେ ଏକ ବଡ଼ଧରଣର ପରିବର୍ତ୍ତନ ସନ୍ଧିକ୍ଷଣରେ ପହଞ୍ଚିଛି ଆମେରିକା ଓ ଚୀନ୍ ପରେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଉର୍ଜା ବ୍ୟବହାରକାରୀ ରାଷ୍ଟ୍ର ହୋଇଥିବାରୁ ଏ କ୍ଷେତ୍ରରେ ପାରମ୍ପରିକ ଉର୍ଜାର ବ୍ୟବହାର କମାଇ ବିକଳ୍ପ ଓ ନୂତନ ଉର୍ଜା ବ୍ୟବହାର ଉପରେ ଦେଶ ଗୁରୁତ୍ୱ ଦେଉଛି ପାରମ୍ପରିକ ଉର୍ଜା ବ୍ୟବହାର କରି ଅଙ୍ଗାରକାମ୍ଳ ନିର୍ଗମନକୁ ଆଉ ନ ବଢ଼ାଇବାକୁ ସରକାର ଉଦ୍ୟମ କରୁଛନ୍ତି ତେବେ ବ୍ୟବସାୟିକ ଦୃଷ୍ଟିରୁ ଲାଭଜନକ ଏକ ବିକଳ୍ପ ଉର୍ଜା ଉହ ଠାବ କରିବାକୁ ଉଦ୍ୟମ କାରି ରହିଛି

ଗତକାଲି ଅରୁଣାଚଳ ପ୍ରଦେଶ ସରକାର ଓ ଅନ୍ୟାନ୍ୟ ସାଧାରଣ ଉଦ୍ୟୋଗର ବୈଠକରେ ଅଧ୍ୟକ୍ଷତା କରି ଇଟାନଗରଠାରେ ଚାଲିଥିବା ହାଇଡ୍ରୋ ପାୱାର ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ଶ୍ରୀ ସିଂହ ଏହି କାର୍ଯ୍ୟରେ ସଂପୂକ୍ତ ଅଂଶୀଦାରମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଥିବା ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ପାଇଁ କହିଛନ୍ତି ଇସିଆଇ ମିଟିଂ ନିର୍ବାଚନ କମିଶନ ଆଜି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ନିର୍ବାଚନ ଅଧିକାରୀ ଜିଲ୍ଲା ପୁଲିସ୍ କମିଶନର ନୋଡାଲ୍ ଅଫିସର ଏବଂ ସ୍ଥାନୀୟ ପୌରସଂସ୍ଥାର ମୁଖ୍ୟ ନିର୍ବାହୀମାନଙ୍କର ଏକ ସ୍ୱତନ୍ତ୍ର ବୈଠକ ଡକାଇଛନ୍ତି ଏହି ବୈଠକରେ ଆସନ୍ତା ଦିଲ୍ଲୀ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଅନୁଷ୍ଠିତ ନେଇ ସମୀକ୍ଷା କରାଯିବ ଦିଲ୍ଲୀ ପୋଲ୍ସ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ବରିଷ ନେତାମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପ୍ରଚାର କରୁଛନ୍ତି ବରିଷ୍ଣ ବିଜେପି ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ରୋଡ ସୋ'ରେ ଭାଗ ନେଇଛନ୍ତି ନୂଆଦିଲ୍ଲୀରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶିକ୍ଷା କ୍ଷେତ୍ରରେ ଅରବିନ୍ଦ କେଜରିୱାଲ ସରକାରଙ୍କ ସଫଳତା ଉପରେ ସେ ପ୍ରଶ୍ମ କରିଛନ୍ତି

ଅନ୍ୟପକ୍ଷରେ ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବନ୍ଦ କେଜରିୱାଲ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଘୁଣ୍ଡା ଓ ତିମାରପୁରରେ ରୋଡ ସୋ କରିଛନ୍ତି ସାମ୍ଭାଦିକମାନଙ୍କୁ ସୂଚନା ଦେଇ ଶ୍ରୀ କେଜରିଓ୍ପାଲ ବିଜେପି ତାଙ୍କ ବିରୁଦ୍ଧରେ ଆପଭିଜନକ ଟିସ୍ପଣୀ ଦେଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଦିଲ୍ଲୀ ମୁଖ୍ୟ ସୁବାସ ଚୋପ୍ରା ବରିଷ୍ଠ ନେତା ଅକ୍ଷୟ ମାକେନ ରାଜଧାନୀରେ ସାଧାରଣ ସଭାରେ ଉଦ୍ବୋଧନ ଦେଇଛନ୍ତି ମୁସ୍ତାଫାବାଦ ଠାରେ ଆୟୋକିତ ସାଧାରଣସଭାରେ ସୁବାସ ଚୋପ୍ରା ନିର୍ବାଚନରେ ବିଜେପି ବିଭାଜନକାରୀ ରାଜନୀତି କରୁଛି ବୋଲି ଅଭିଯୋଗ କରିଛନ୍ତି

ଡବୁବି ସିଏଏ ରାଲି ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଏହି ଆଇନ ସପକ୍ଷରେ ଅଭିନନ୍ଦନ ଯାତ୍ରା ଆରମ୍ଭ କରି ରାଜ୍ୟ ବିଜ୍ଜେପି ସଭାପତି ତଥା ସାଂସଦ ଦିଲ୍ଲୀପ ଘୋଷ କହିଛନ୍ତି ଯେ ଏ ନେଇ ଯେଉଁ ବିଭ୍ରାନ୍ତି ସୃଷ୍ଟି କରାଯାଉଛି ତାହାକୁ ଦୂର କରିବା ଏଭଳି ସମାବେଶ ଆୟୋଜନର ଉଦ୍ଦେଶ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଏ ନେଇ ବିଭ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ତେବେ ବିଜେପିର ଏହି ସମାବେଶ ତାହାର ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳରେ ପହଞ୍ଚବା ପୂର୍ବରୁ ପୁଲିସ୍ ତାହାକୁ ଅଟକାଇଥିଲା ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ ଓ ବାମପନ୍ଥୀମାନେ ଏହି ଆଇନକୁ ବିରୋଧ କରି ବାହାର କରିଥିବା ଏକ ର୍ୟାଲି ବେଲିଆଘାଟର ଗାନ୍ଧିଭବନରେ ଶେଷ ହୋଇଥିଲା ଏଥିରେ ବାମସାଞ୍ଚଖ୍ୟର ଅଧ୍ୟକ୍ଷ ବିମାନ ବସ୍କ ଉଦ୍ବୋଧନ ଦେଇ କହିଥିଲେ ଯେ କେନ୍ଦ୍ରର ବିଜେପି ସରକାର ଦେଶର ଜନତାଙ୍କୁ ବିଭାଜିତ କରିବାକୁ ଉଦ୍ୟମ କରୁଛନ୍ତି କଟ୍ରେସର ସାଂସଦ ତଥା ପୂର୍ବତନ ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରଦୀପ ଭଟ୍ଟାଚାର୍ଜୀ ମଧ୍ୟ ଏହି ଆଇନର ସମାଲୋଚନା କରିଛନ୍ତି ହୁ ଭାଇରସ୍ ଚାଇନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନ୍ରେ ଦେଖାଦେଇଥିବା ନଭେଲ୍ କରୋନା ଭୂତାଣୁ ସଂକ୍ରମଣ ଜନିତ ସ୍ଥିତିକୁ ଏକ ଆନ୍ତର୍ଜାତିକ ଜରୁରୀ ସ୍ଥିତି ଭାବେ ଘୋଷଣା କରିଛି ଏହି ସଂଗଠନର ମୁଖ୍ୟ ଟେଡରସ୍ ଅଧାନୋମ୍ ଘେ ବ୍ରେସସ୍ କହିଛନ୍ତି ଯେ ଏଭଳି ଘୋଷଣା ଦ୍ୱାରା ଚୀନ୍ ଉପରେ ଏହି ବିଶ୍ୱ ସଂଗଠନ ଅନାସ୍ଥା ପ୍ରକାଶ କରୁନାହିଁ ବରଂ ଏହା ଦ୍ୱାରା ଅନ୍ୟାନ୍ୟ ଦେଶର ସରକାର ସତର୍କ ହୋଇ ଏହି ସଂକ୍ରମଣ ରୋକିବାକୁ ତପୂରତା ପ୍ରକାଶ କରିବେ ଏହି ସଂକ୍ରମଣକୁ ରୋକିବା ପାଇଁ ଚୀନ୍ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି ଟେଡରସ୍ ଚଳିତ ସପ୍ତାହରେ ଚୀନ ଗସ୍ତରେ ଯାଇ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଭେଟିବା ସହ ଏହି ସଂକ୍ମଣ ସଂପର୍କରେ ଆଲୋଚନା କରିଥିଲେ ଏବେ ସାରା ବିଶ୍ୱ ମିଳିମିଶି ଏହି ଭ୍ରତାଣୁ ସଂକ୍ରମଣକୁ ରୋକିବାକୁ ଉଦ୍ୟମ କରିବା ପାଇଁ ସେ ନିବେଦନ କରିଛନ୍ତି

ନବଗଠିତ ଏହି କେନ୍ଦଶାସିତ ଅଞ୍ଚଳରେ ବେଆଇନ ମାଦକ ଦବ୍ୟର ବ୍ୟବହାର ଓ ପ୍ରସାର ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ଉପରାଜ୍ୟପାଳଙ୍କ ପରାମର୍ଶଦାତା ଆର୍ଆର୍ ଭଟନାଗର ଏଭଳି ମାଦକ ଦ୍ରବ୍ୟର ଚୋରା ଚାଲାଣ ରୋକିବାକୁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପହରା ବ୍ୟବସ୍ଥାକୁ ଅଧିକ ଦୂଢ଼ କରିବାକୁ ବିଏସ୍ଏଫ୍ ଓ ସିଆରପିଏଫ୍ ପ୍ରତିନିଧିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏହି ସବୁ ସାମଗ୍ରୀ ମୁଖ୍ୟତଃ ସୀମା ଆରପାରିରୁ ଆସୁଥିବାରୁ ଏହି ଚାଲାଣକୁ ପ୍ରତିହତ କରିବାକୁ ସରକାରୀ ଭାବେ ତତ୍ପରତା ପ୍ରକାଶ ପାଇଛି

ହକି ରାଣୀ ଆଓ୍ବାର୍ଡ଼ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମ୍ପାଲ ପ୍ରଥମ ହକି ଖେଳାଳି ଭାବେ ସମ୍ମାନଜନକ ୱାର୍ଲଡ ଗେମ୍ବ ଆଥ୍ଲେଟ୍ ଅଫ୍ ଦି ଇୟର୍ ପ୍ରରସ୍କାର ପାଇବାକୃ ବିବେଚିତ ହୋଇଛନ୍ତି ବିଶ୍ୱବ୍ୟାପି କ୍ରୀଡ଼ା ପ୍ରଶଂସକମାନଙ୍କ ମତାମତ ସଂଗ୍ରହ କରାଯିବା ପରେ ଏହି ପୁରସ୍କାର ଘୋଷଣା କରାଯାଇଛି

ଗତବର୍ଷ ରାଣୀ ଟ୍ରୁର୍ଣ୍ଣାମେଣ୍ଟର ଶ୍ରେଷ ଖେଳାଳି ଘୋଷିତ ହୋଇଥିବା ବେଳେ ଭାରତ ଏଫ୍ଆଇଏଚ୍ ସିରିଜ୍ ଫାଇନାଲ୍ ଜିତିଥିଲା

ତୂତୀୟ ମ୍ୟାଚ୍ରେ ଭାରତ ଗତ ବୁଧବାର ନ୍ୟୁଜିଲାଣ୍ଡକୁ ସୁପର ଓଭର୍ରେ ହରାଇଥିଲା

କ୍ରିକେଟ୍ ଅଷ୍ଟ୍ରେଲିଆ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟସ୍ମ୍ୟାନ୍ ସାମ୍ ଫ୍ୟାନିଙ୍କୁ ଭାରତର ପେସ୍ ବୋଲର ଆକାଶ ସିଂଙ୍କୁ ଉଦ୍ଦେଶ୍ୟମୂଳକ ଭାବେ କହୁଣୀ ମାରିଥିବା ଅଭିଯୋଗରେ ଦଣ୍ଡିତ କରାଯାଇଛି ଆଇସିସି ପକ୍ଷରୁ ତାଙ୍କ ଉପରେ ଦୁଇଟି ନକାରାତ୍ମକ ପଏଣ୍ଟ ଲଗାଯାଇଛି

ଆଇସିସି ପକ୍ଷରୁ କାରି ଏକ ବିବୃଭିରେ କୁହାଯାଇଛି ଯେ ଫ୍ୟାନିଙ୍କୁ ଏହି ଆଚରଣ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ସେ ମଧ୍ୟ ତାଙ୍କର ଏହି କାର୍ଯ୍ୟକୁ ସ୍ୱୀକାର କରିବା ସହ ଦଣ୍ଡକୁ ଗ୍ରହଣ କରିନେଇଛନ୍ତି